ପୂର୍ବରୁ ଏହା ଲୋକସଭାରେ ପାସ୍ ହୋଇସାରିଥିଲା

କଂଗ୍ରେସ ପାର୍ଟି ସଭାପତିଙ୍କୁ ଜଣେ ଟ୍ରଷ୍ଟି ଭାବେ ନ ରଖିବାର ଏଥିରେ ନିୟମ ରହିଛି ଲୋକସଭାରେ ବିରୋଧି ଦଳ ନେତା ନ ଥିବାବେଳେ ସର୍ବବୁହତ୍ ବିରୋଧି ଦଳ ନେତାଙ୍କୁ ଟ୍ରଷ୍ଟି କରାଯିବାର ଏଥିରେ ସ୍ୱଷ୍ଟୀକରଣ ଦିଆଯାଇଛି ଜଣେ ମନୋନୀତ ଟ୍ରଷ୍ଟିଙ୍କର କାର୍ଯ୍ୟକାଳ ସମାପ୍ତ ହେବା ପୂର୍ବରୁ ତାଙ୍କ ହଟାଇବାପାଇଁ କେନ୍ଦ୍ର ସରକାରଙ୍କୁ କ୍ଷମତା ଦେବାର ଏଥିରେ ନିୟମ ରହିଛି କୌଣସି କାରଣ ନ ଥାଇ କେନ୍ଦ୍ର ସରକାର ଏହା କରିପାରିବେ ବିଲ୍କୁ ଉପସ୍ଥାପନ କରି ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲ୍ କହିଥିଲେ ଏହି ବିଲ୍କୁ ନେଇ କୌଣସି ରାଜନୀତି କରାଯାଇ ନାହିଁ କଂଗ୍ରେସ ପାର୍ଟି ଏହାର ସଭାପତିଙ୍କୁ ଟ୍ରଷ୍ଟି ପଦରୁ ହଟାଯିବା ବିଷୟକୁ କାହିଁକି ବିରୋଧ କରୁଛି ବୋଲି ସେ ପ୍ରଶ୍ୱବାଚୀ ଉଠାଇଥିଲେ ସେ କହିଥିଲେ ବର୍ତ୍ତମାନ ଲୋକମାନଙ୍କଦ୍ୱାରା ନିର୍ବାଚିତ କଣେ ବ୍ୟକ୍ତି ଏହି ପଦରେ ବସିପାରିବେ ମନ୍ତ୍ରୀ ପୁଣି କହିଛନ୍ତି ଏକ ସ୍କାରକୀ ନିର୍ମାଣ କରିବା ସରକାରଙ୍କର ମୂଳ ଉଦ୍ଦେଶ୍ୟ ଯାହାଫଳରେ ଆଗାମୀ ପିଢ଼ି ଦେଶପାଇଁ ପ୍ରାଣବଳି ଦେଇଥିବା ସଂଗ୍ରାମୀମାନଙ୍କ ବଳିଦାନ ବିଷୟରେ ଅବଗତ ହୋଇପାରିବ ଏଲ୍ଏସ୍ ପ୍ରୋଟେଷ୍ଟ ଲୋକସଭାରେ ଆଜି ବିରୋଧି ଦଳ ସଦସ୍ୟମାନେ ବାଚସ୍କତିଙ୍କ ଆସନ ନିକଟରେ ସ୍କୋଗାନ ଦେବାରୁ ସଭାକାର୍ଯ୍ୟ ଅନେକବାର ବାଧାପ୍ରାପ୍ତ ହୋଇଥିଲା ଜେଏନ୍ୟୁ ପ୍ରସଙ୍ଗ ଓ କଂଗ୍ରେସ ନେତା ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧିଙ୍କୁ ମିଳୁଥିବା ଏସ୍ପିଜି ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର ବିଷୟରେ ଆଲୋଚନାପାଇଁ କଂଗ୍ରେସ ସଦସ୍ୟମାନେ ପ୍ରଶ୍ନକାଳକୁ ବାତିଲ୍ କରିବାକୁ ଦାବି କରିଥିଲେ ନ୍ୟାସନାଲ୍ କନ୍ଫରେନ୍ସ ସଦସ୍ୟମାନେ ମଧ୍ୟ ଫାରୁକ୍ ଅବଦୁଲ୍ଲା ଓ ଅନ୍ୟମାନଙ୍କୁ ଗୃହବନ୍ଦୀ ଅବସ୍ଥାରୁ ମୁକ୍ତ କରିବାକୁ ଦାବି କରିଥିଲେ ଆତ୍କହତ୍ୟା କରିଥିବା ଆଇଆଇଟି ମାଡ୍ରାସ୍ର ଜଣେ ଛାତ୍ରକୁ ନ୍ୟାୟ ମିଳିବାକୃ ଡିଏମ୍କେ ସଦସ୍ୟମାନେ ଦାବି କରିଥିଲେ

ବିଲ୍ରେ ବ୍ୟାବସାୟିକ ଭିତ୍ତିରେ ଅନ୍ୟପାଇଁ ଗର୍ଭଧାରଣକୁ ନିଷେଧ କରିବାର ବ୍ୟବସ୍ଥା ରହିଛି କିନ୍ତୁ ଅନ୍ୟକୁ ସାହାଯ୍ୟ କରିବାପାଇଁ ଗର୍ଭଧାରଣ ଲାଗି ଏଥିରେ ଅନୁମତି ଦିଆଯିବାକୁ ବ୍ୟବସ୍ଥା ରଖାଯାଇଛି କାତୀୟ ସରୋଗେସି ବୋର୍ଡ ରାଜ୍ୟ ସରୋଗେସି ବୋର୍ଡ ଓ ଏହି ବ୍ୟବସ୍ଥାର ନିୟନ୍ତ୍ରଣ ପାଇଁ ଉପଯୁକ୍ତ କର୍ତ୍ତ୍ପକ୍ଷଗୁଡ଼ିକର ସ୍ଥାପନ ଆଦି ବିଷୟ ବିଲ୍ରେ ସ୍ଥାନ ପାଇଛି ବିଲ୍କୁ ଉପସ୍ଥାପନ କରି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଏହି କିଛି ବର୍ଷ ଭିତରେ ଭାରତ ଏ କ୍ଷେତ୍ରରେ ଏକ ପ୍ରମୁଖ କେନ୍ଦ୍ରରେ ପରିଣତ ହୋଇଛି

ବର୍ତ୍ତମାନ ସରକାର ଦେଶର ନାଗରିକମାନଙ୍କ ସହଜରେ ଜୀବନ ଯାପନରେ ଉନ୍ନତି ଆଶିବାକୁ ଲକ୍ଷ୍ୟ ରଖିଛନ୍ତି

ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ ଆଜି ନୂଆଦିଲ୍ଲୀରେ 'ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା' ସଂକ୍ରାନ୍ତ ବିଶ୍ୱ ସମ୍ମିଳନୀରେ ଏ ବିଷୟ ଘୋଷଣା କରିଛନ୍ତି ମନ୍ତ୍ରୀ କହିଛନ୍ତି ଏହିସର୍ କେନ୍ଦ୍ର ଦେଶରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଣକୁ ସୁଦୃଢ଼ କରିବ

ବ୍ରଲ୍ଗେରିଆ ଇନ୍ଭେଷ୍ଟମେଣ୍ଟ ବୁଲ୍ଗେରିଆ ଉପପ୍ରଧାନମନ୍ତ୍ରୀ ମାରିୟାନା ନିକୋଲୋବା ଭାରତୀୟ କମ୍ପାନୀମାନଙ୍କୁ ବୁଲ୍ଗେରିଆରେ ପୁଞ୍ଜିନିବେଶ ପାଇଁ ଆମନ୍ତ୍ରଣ ଜଣାଇଛନ୍ତି ବୁଲ୍ଗେରିଆରେ ସହଜରେ ବ୍ୟବସାୟ କରିବାପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରାଯାଇଥିବାର ସେ ଦର୍ଶାଇଛନ୍ତି ଆଜି ନୂଆଦିଲ୍ଲୀରେ ଭାରତୀୟ କମ୍ପାନୀଗୁଡ଼ିକର ପ୍ରତିନିଧ୍ୟମାନଙ୍କ ସହ ସେ ଏକ ବୈଠକରେ ଏହା କହିଛନ୍ତି ଶ୍ରୀମତୀ ନିକୋଲୋବା କହିଛନ୍ତି ବୁଲ୍ଗେରିଆରେ ଟିକସ ହାର ବହୁତ କମ୍ ରହିଛି ଓ ସେଠାରେ ବହୁ କୁଶଳୀ ଶ୍ରମିକ ରହିଛନ୍ତି ସେ କହିଛନ୍ତି ବୁଲ୍ଗେରିଆର ପୁଞ୍ଜିନିବେଶ ବିକାଶ ଆଇନ ଅନୁସାରେ ସେଠାରେ ପୁଞ୍ଜିନିବେଶ କରୁଥିବା କମ୍ପାନୀଗୁଡ଼ିକୁ ସ୍ୱତନ୍ତ ସୁବିଧାମାନ ଦିଆଯିବ ତାଙ୍କର ଏହି ଗସ୍ତ ଭାରତ ଓ ବୁଲ୍ଗେରିଆ ମଧ୍ୟରେ ବାଣିଜ୍ୟ ସମ୍ପର୍କ ବୃଦ୍ଧିରେ ସାହାଯ୍ୟ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି

ସେ କହିଛନ୍ତି ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବା ଦିଗରେ ପଦକ୍ଷେପ ନିଆଯାଉଛି ଗତକାଲି ଗନ୍ଦରବଲ୍ର ମନିଗ୍ରାମଠାରେ ଅନୁଷ୍ଠିତ ଚତୁର୍ଦ୍ଦଶ ମୌଳିକ ନିଯୁକ୍ତି ତାଲିମ ପାଠ୍ୟକ୍ରମର ପାସିଙ୍ଗ୍ ଆଉଟ୍ ତଥା ଆଟେଷ୍ଟେସନ ପ୍ୟାରେଡରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଜମ୍ମୁ କାଶ୍ମୀର ପୁଲିସ୍ର ବଳିଦାନକୁ ପ୍ରଶଂସା କରି ଉପରାଜ୍ୟପାଳ କହିଛନ୍ତି ରାଜ୍ୟରେ ଆଇନଶୃଙ୍ଖଳା ରକ୍ଷା ଓ ଶାନ୍ତିର ବାତାବରଣ ସୃଷ୍ଟି ପାଇଁ ଜନ୍ମୁ କାଶ୍ମୀର ପୁଲିସ୍ର ଭୂମିକା ପ୍ରଶଂସନୀୟ ବିଭିନ୍ନ କଲ୍ୟାଶମଳକ ଯୋଜନାର ସୁବିଧା ଲାଭ କରିବାକୁ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି

ଜମ୍ମୁ କାଶ୍କୀର ସରକାରଙ୍କ ତଥ୍ୟ ମ୍ରତାବକ ଏହି ତଥ୍ୟ ଉପସ୍ଥାପନ କରାଯାଇଛି ମନ୍ତ୍ରୀ କହିଛନ୍ତି ସରକାର ଜନ୍ମୁ କାଶ୍ମୀର ପାଇଁ ପର୍ଯ୍ୟଟକମାନଙ୍କୁ ଏପର୍ଯ୍ୟନ୍ତ କୌଣସି ପରାମର୍ଶ ଜାରି କରି ନାହାନ୍ତି

ଜେକେ ଆଇଇଡି ଜନ୍ମୁ ପୁଞ୍ଚ୍ କାତୀୟ ରାଜପଥରେ ଆଜି ସକାଳେ ଏକ ଅତ୍ୟାଧୁନିକ ବିସ୍ଫୋରକ ପଦାର୍ଥକୁ ଠିକ୍ ସମୟରେ ଠାବ କରାଯିବା ସହ ଏକ ବଡ଼ ଧରଣର ବିପଦକୁ ଟାଳି ଦିଆଯାଇଛି ସନ୍ତାସବାଦୀମାନେ ସେହି ବିସ୍ଫୋରକ ପଦାର୍ଥଟିକୁ ଖଞ୍ଜିଥିବାର ସନ୍ଦେହ କରାଯାଉଛି ପୁଞ୍ ଜିଲ୍ଲାର କଲାର ମୋଡ଼ ନିକଟରେ ସେନାବାହିନୀର ଏକ ପହରାଦାର ଦଳ ସେହି ବିସ୍ଫୋରକ ପଦାର୍ଥଟିକୁ ଠାବ କରିଥିଲା ପରେ ବୋମା ନିଷ୍ଟ୍ରିୟକାରୀ ଦଳ ତାହାକୁ ନଷ୍ଟ କରିଥିଲା ଏହି ବିସ୍ଫୋରକ ପଦାର୍ଥ ଠାବ କରାଯିବା ପରେ ରାଜପଥରେ କିଛି ସମୟ ପାଇଁ ଯାନବାହନ ଚଳାଚଳ ବନ୍ଦ୍ ରହିଥିଲା ଏହି ଘଟଣା ପରେ ସେହି ଅଞ୍ଚଳରେ ବ୍ୟାପକ ଖୋକାଖୋକି ଅଭିଯାନ ଆରମ୍ଭ ହୋଇଯାଇଛି ଇତିମଧ୍ୟରେ ନିରାପତ୍ତା ବାହିନୀ ଯବାନମାନେ ଏକ ସନ୍ତାସବାଦୀ ଆଡ୍ରାସ୍ଥଳୀରୁ ବହୁ ଅତ୍ୟାଧୁନିକ ବିସ୍କୋରକ ପଦାର୍ଥ ଜବତ କରିଛନ୍ତି

ଆକି ଲୋକସଭାରେ ଏକ ଲିଖିତ ଉତ୍ତରେ ଏହି ତଥ୍ୟ ଦିଆଯାଇଛି ପ୍ରତ୍ୟେକ ଅସ୍ତ୍ରବିରତି ଲଙ୍ଘନ ଘଟଣାରେ ସୀମାରେ ପହରା ଦେଉଥିବା ଯବାନ୍ମାନେ ପାଲଟା ଆକ୍ରମଣ କରିଥିବା ବିଷୟ ସରକାର ପାର୍ଲାମେଷ୍ଟ୍ରେ ଜଣାଇଛନ୍ତି

ଏହି ମ୍ୟାଚ୍ ଭାରତ ପାଇଁ ନିର୍ଷାୟକ ମ୍ୟାଚ୍ ସାବ୍ୟସ୍ତ ହେବ